ବିଶିଷ କଥାକାର ମନୋଜ ଦାସଙ୍କ ବିୟୋଗରେ କେନ୍ଦ୍ ମନ୍ତୀ ଧର୍ମେନ୍ଦ ପ୍ରଧାନ ଗଭୀର ଦୁଖ ପ୍ରକାଶ କରିଛନ୍ତି

ପ୍ରତିଟି ଜୀବନ ରକ୍ଷା ପାଇଁ ସରକାର ସର୍ବୋଉମ ଚେଷ୍ଟା ଜାରି ରଖିଛନ୍ତି

କରୋନା ଭାଇରସ୍ର ଡବଲ୍ ଓ ଟ୍ରିପୁଲ୍ ମ୍ୟଟାଣ୍ ୍ ଦ୍ରତ ଗତିରେ ବ୍ୟାପୁଛି ଏହି ଦ୍ୱିତୀୟ ଲହରୀରେ ଯୁବ ଗୋଷୀ ବିଶେଷ ସଂକ୍ରମିତ ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ଏଥିଲାଗି ତୃଶମୂଳ ସ୍ତରରେ ପରିସ୍ବିତିର ଆକଳନ କରି ତ୍ରଟିଶୃନ୍ୟ ଯୋଜନା ପ୍ରସ୍ଠୁତ କରିବା ପାଇଁ ସେ ଜିଲ୍ଲାପାଳ ଓ ଏସ୍ପି ମାନଙ୍ଙୁ ନିର୍ଦ୍ଦେଶ ଦେଇଛନ୍ତି

ଅମ୍ଳଜାନ ସମଗ୍ର ଦେଶ କରୋନା ବିରୁଦ୍ଧରେ ଲଢ଼େଇ ଜାରି ରଖିଥିବା ବେଳେ ଗତ କିଛି ଦିନ ଧରି ବିଭିନ୍ନ ରାଜ୍ୟରେ ଅମ୍ଳଚାନର ଅଭାବ ଦେଖାଦେଇଛି